ପିଏମ୍ ସିକ୍କିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ବିକାଶ ଧାରାରେ ଉତ୍ତର ପୂର୍ବାଞ୍ଚଳକୁ ମୁଖ୍ୟ ସ୍ଥାନ ଦେବାକୁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ପାକ୍ୟୋଙ୍ଗ୍ଠାରେ ସିକ୍କିମ୍ର ପ୍ରଥମ ବିମାନ ବନ୍ଦରକୁ ଜାତି ଉଦ୍ଦେଶ୍ରରେ ଉତ୍ସର୍ଗ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି

ସିକ୍କିମ୍ରେ ଜୈବିକ କୃଷିକୁ ପ୍ରୋହାହନ ଦେବାପାଇଁ କେନ୍ଦ୍ର ସରକାର କାର୍ଯ୍ୟ କର୍ତ୍ଥନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅଞ୍ଚଳରେ କେନ୍ଦ୍ର ସରକାର ଜୈବିକ ଗୁଣବତ୍ତା ବିକାଶ ମିଶନ ଆରମ୍ଭ କରିଛନ୍ତି

ଏହି ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭ୍ କହିଛନ୍ତି ନିକ ଅଞ୍ଚଳରେ ଏକ ବିମାନ ବନ୍ଦର ପାଇବାର ସିକ୍କିମ୍ବାସୀଙ୍କ ସ୍ୱପ୍ନ ପ୍ରରଣ ହୋଇପାରିଛି ରାଜନାଥ କାଉନ୍ସିଲ୍ ମିଟ୍ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ପ୍ରାନ୍କୋଇ ହୋଲାନ୍ଦେଙ୍କ ସ୍ୱଷ୍ଟୀକରଣ ପରେ ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ମାମଲାରେ ସନ୍ଦେହର କୌଣସି ସ୍ଥାନ ନାହିଁ ସେ ଅଭିଯୋଗ କରିଛନ୍ତି ବିରୋଧି ଦଳ ପାଖରେ କୌଣସି ପ୍ରସଙ୍ଗ ନ ଥିବାରୁ ସେମାନେ ରାଫେଲ୍ ଚ୍ଚକ୍ତି ଭଳି ଅଣପ୍ରସଙ୍ଗକ୍ ବାରମ୍ଭାର ଉଠାଇ ଚାଲିଛନ୍ତି ଲକ୍ଷ୍ରୌଠାରେ ଆୟୋଜିତ ଏକବିଂଶ କେନ୍ଦ୍ରୀୟ କ୍ଷେତ୍ରୀୟ ପରିଷଦ ବୈଠକରେ ଯୋଗଦେବା ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତାବେଳେ ସେ ଏହା କହିଛନ୍ତି ଆକାଶବାଣୀର ଲକ୍ଷ୍ନୌ ସମ୍ଭାଦଦାତା କହିଛନ୍ତି ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଏବଂ ମଧ୍ୟପ୍ରଦେଶ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ସଡ଼କ ପରିବହନ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ନକ୍କଲ ହିଂସାର ଦମନ ଦିଗରେ ପଦକ୍ଷେପ ପୁଲିସ୍ର ଆଧୁନିକୀକକରଣ ବିମାନ ବନ୍ଦରର ଡାଞ୍ଚାଗତ ବିକାଶ ସର୍ବନିମ୍ନ ସହାୟକ ମୂଲ୍ୟ କାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ପ୍ରାଥମିକ ସ୍କୁଲ୍ଗୁଡ଼ିକର ବିଭିନ୍ନ ସମସ୍ୟା ଉପରେ ପରିଷଦରେ ଆଲୋଚନା ହୋଇଛି ଅମିତ୍ ଶାହା ପୁରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆଜି ଓଡ଼ିଶାରେ ବିଜେଡି ସରକାରଙ୍କ ତୀବ୍ର ସମାଲୋଚନା କରିଛନ୍ତି

ସେ କହିଛନ୍ତି କେନ୍ଦ୍ର ସରକାର ଏବେ ପ୍ରଥମ ଥରପାଇଁ ଆଶା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟପାଇଁ ଆବଶ୍ଚିତ ଅର୍ଥକ୍ ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାନ୍ତି

ବିଜେପି ଅଧ୍ୟକ୍ଷ ଶ୍ରୀ ଶାହା ଏକଥା ମଧ୍ୟ କହିଛନ୍ତି ଓଡ଼ିଶାର ମହିଳାମାନେ ବିଜେପିକୁ କ୍ଷମତାକୁ ଆଣିପାରିବେ ଶ୍ରୀ ଶାହା ଆହୁରି କହିଛନ୍ତି ଓଡ଼ିଶାର ପ୍ରାକୃତିକ ସମ୍ପଦ ଦେଶକୁ ସମୃଦ୍ଧ କରିପାରିବ ଏବଂ ଯଦି ବିଜେପି ଓଡ଼ିଶାରେ କ୍ଷମତାକୁ ଆସେ ତାହେଲେ ଭୋକ ଉପାସରେ କେହି ପ୍ରାଣ ହରାଇବେ ନାହିଁ ଗଡ଼କରୀ କୋୱାଇ ରାତାଚେରା କେନ୍ଦ୍ର ସଡ଼କ ପରିବହନ ରାଜପଥ ଜାହାଜ ଚଳାଚଳ ଜଳସମ୍ପଦ ନଦୀ ବିକାଶ ଏବଂ ଗଙ୍ଗା ପ୍ରନର୍ଦ୍ଧାର ମନ୍ତ୍ରୀ ନୀତିନ୍ ଗଡ଼କରି ଆକି ଶିଲଂଠାରେ ଆସାମ ମେଘାଳୟ ସୀମାବର୍ତ୍ତୀ କୋୱାଇ ରାତାଚେରା ସଡ଼କର ଉନ୍ନୀତକରଣ ପୁନରୁଦ୍ଧାର ଓ ଦୁଇ ଲେନ୍ ବିଶିଷ୍ଟ କରିବା କାର୍ଯ୍ୟର ଉଦ୍ଘାଟନ କରିବା ସହ ଏହି ସଡ଼କ ପ୍ରକଚ୍ଚକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି

ଏଚ୍ପି ରେନ୍ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଚି ଲଗାଣ ବର୍ଷା ଯୋଗୁଁ ରାଜଧାନୀ ଶିମଳା ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି ପ୍ରବଳ ବର୍ଷା ଯୋଗୁଁ ସଙ୍ଘଟିତ ଭୂସ୍କଳନ ହେତୁ ଗ୍ରାମଗୁଡ଼ିକୁ ସଂଯୋଗ କରୁଥିବା ସର୍କିଟ୍ ରୋଡ଼୍ ସମେତ ଅନେକ ଜାତୀୟ ଓ ରାଜ୍ୟ ରାଜପଥ ବିଭିନ୍ନ ସ୍ଥାନରେ ଅବରୋଧ ହୋଇଯାଇଛି ଇତିମଧ୍ୟରେ ରାଜ୍ୟର ଅନେକ ନଦୀ ଓ ଝରଣାରେ ଜଳସ୍ତର ବୃଦ୍ଧି ପାଇଛି ପର୍ଯ୍ୟଟକ ଓ ତଳିଆ ଅଞ୍ଚଳରେ ରହ୍ରଥିବା ଲୋକମାନେ ବନ୍ୟାଜଳ ନିଷ୍କାସନ ସମୟରେ ବିଜ୍ ନଦୀ ତଟବର୍ତ୍ତୀ ଅଞ୍ଚଳରେ ନ ରହିବାକୃ ପରାମର୍ଶ ଦିଆଯାଇଛି ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶିମଲା ସୋଲାନ୍ ମଣ୍ଡି କୁଲୁ ସିରମର୍ ଏବଂ କାଙ୍ଗ୍ରା କିଲ୍ଲାର କିଛି ଅଞ୍ଚଳରେ ଆକି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି

ଭିପି ଇସ୍ରୋ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଉପଗ୍ରହଦ୍ୱାରା ତଥ୍ୟ ପ୍ରଦାନ ମାଧ୍ୟମରେ ସାଧାରଣ ଲୋକ୍କୈନ୍ଦ୍ରିକ ସେବାକୁ ପରିବ୍ୟାପ୍ତ କରିବା ଏବଂ ସୁଶାସନ ପାଇଁ ନୀତି ନିର୍ଦ୍ଧାରଣ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍୍ଣ ଭୂମିକା ନିର୍ବାହ କରିବାପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି ଆଜି ସକାଳେ ହାଇଦ୍ରାବାଦସ୍ଥିତ କ୍କାତୀୟ ରିମୋଟ୍ ସେନ୍ସିଂ ସେଷ୍ଟର୍ଠାରେ ବୈଜ୍ଞାନିକମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ ସାଧାରଣ ଲୋକ ବିଶେଷକରି କୂଷକମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦେବାକୁ କହିଛନ୍ତି ଏଥିସହ ଦେଶରେ ନଦୀ ସଂଯୋଗୀକରଣ କ୍ଷେତ୍ରରେ ଉପଗ୍ରହ ତଥ୍ୟର ବ୍ୟବହାର ପାଇଁ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି ଏହି ଅବସରରେ ଉପରାଷ୍ଟ୍ରପତି ଆଙ୍କାର୍କଟିକାରେ ଥିବା ଇସ୍ରୋର ବୈଜ୍ଞାନିକମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରିଥିଲେ

କେରଳ ପୁଲିସ୍ ତାଙ୍କୁ ପାଲା ସବ୍ଜେଲ୍କୁ ସ୍ଥାନାନ୍ତ କରିଛନ୍ତି ଅନ୍ୟପକ୍ଷରେ ଫ୍ରାଙ୍କୋ ମୁଲାକାଲଙ୍କ ଜାମିନ୍ ଆବେଦନ ଉପରେ ଶୁଣାଶିକୁ କେରଳ ହାଇକୋର୍ଟ ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ଗତ ଶୁକ୍ରବାର କୋଚିରୁ ବିଶପ୍ ମୁଲାକାଲଙ୍କୁ ଗିରଫ କରାଯାଇଥିଲା

ବିଜ୍ଞାନ ମେଳାର ଚଳିତ ଥରର ବିଷୟବସ୍ତୁ ରହିଛି ରୂପାନ୍ତରଣ ପାଇଁ ବିଜ୍ଞାନ

ଏ ସମ୍ପର୍କରେ ଆଜି ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଚଚନା ଦେଇ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ବିଜ୍ଞାନ ଓ ପ୍ରସୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତର ସଫଳତା ସମ୍ପର୍କରେ ଜୟଗାନ କରିବାପାଇଁ ଏହି ବିଜ୍ଞାନ ମେଳା ଦେଶର ଛାତ୍ରଛାତ୍ରୀ ଶିକ୍ଷକ ଗବେଷକ ସୂଜନଶୀଳ ବ୍ୟକ୍ତିତ୍ୱ ଏବଂ ସାଧାରଣ ଲୋକଙ୍କ ଏକାଠି ହେବାପାଇଁ ସ୍ରଯୋଗ ପ୍ରଦାନ କରିଥାଏ

ଆଜି ପାଣାଜୀ ସ୍ଥିତ ଡୋନା ପାଉଲାଠାରେ ରାଜ୍ୟପାଳ ଡକ୍କର ମ୍ରିଦ୍ଳା ସିହ୍ନା କାର୍ଚୋରେମ୍ ବିକେପି ବିଧାୟକ ନିଲେଶ୍ କାବ୍ରାଲ୍ ଏବଂ ମୋମୁଗାଓ ବିଜେପି ବିଧାୟମ ମିଳିନ୍ଦ ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଆସାମ ଆସେମ୍କି ଆସାମ ସରକାର କହିଛନ୍ତି କୌଣସି ବୈଧ ନାଗରିକ ଜାତୀୟ ପଞ୍ଜୀକରଣ ପୁସ୍ତିକାରୁ ବାଦ୍ ପଡ଼ିବେ ନାହିଁ ରାଜ୍ୟ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରମୋହନ ପଟୋୱାରୀ କହିଛନ୍ତି ସୁପ୍ରିମ୍କୋର୍ଟ ତଦାରଖରେ ଏନ୍ଆର୍ସିରେ ସଂଶୋଧନ କରାଯାଉଛି ସେ କହିଛନ୍ତି ଏନ୍ଆର୍ସି ଚିଠାକୁ ଭିଭିକରି କୌଣସି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷାନ ଗ୍ରହଣ କରାଯିବ ନାହିଁ ଏନ୍ଆର୍ସି ଚିଠା ତାଲିକାରେ ନାମ ନ ଥିବା କୌଣସି ବ୍ୟକ୍ତିଙ୍କ ବିରୋଧରେ କୌଣସି ମାମଲା ବିଦେଶୀ ନାଗରିକ ଟ୍ରିବ୍ୟୁନାଲ୍କୁ ନ ପଠାଇବାକୁ ସମସ୍ତ ଡେପୁଟି କମିଶନର୍ ଓ ଏସ୍ପିମାନଙ୍କୁ ଚିଠି ଲେଖାଯାଇଥିବାର ସେ ଜଣାଇଛନ୍ତି

ବିଚାରପତି କହିଛନ୍ତି ଏହା ହେଉଛି ଚଡ଼ାନ୍ତ ଶ୍ରଣାଣି ଏବଂ ଏହା ଉପରେ ପୁନଃ ଆବେଦନ କରାଯାଇପାରିବ ନାହିଁ ମାଳଦ୍ୱୀପ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ଦଳ ନେତା ଇବ୍ରାହିମ୍ ମହମ୍ମଦ ସୋଲି ବିଜୟୀ ହୋଇଛନ୍ତି ପରାଜିତ ହେବା ପରେ ବର୍ତ୍ତମାନର ରାଷ୍ଟ୍ରପତି ଅବଦୁଲ୍ଲା ୟେମେନ୍ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି ଗତକାଲି ମାଳଦ୍ୱୀପବାସୀ ସେମାନଙ୍କ ନିଷ୍ପଭି ଶୁଣାଇ ସାରିଛନ୍ତି ଏବଂ ସେ ସେମାନଙ୍କ ନିଷ୍ପଭିକୁ ଗ୍ରହଣ କରୁଛନ୍ତି

ଟେବୁଲ୍ ଟେନିସ୍ ବେଲ୍ଗ୍ରେଡ୍ରେ ଚାଲିଥିବା ସର୍ବିଆ ଜୁନିୟର୍ ଏବଂ କ୍ୟାଡେଟ୍ ଓପନ୍ ଟେବ୍ରଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ବାଳିକା ଏବଂ କ୍ୟାଡେଟ୍ ବାଳକ ଦଳ ଦଳଗତ ଟାଇଟଲ୍ ବିଜୟୀ ହୋଇଛନ୍ତି